କର୍ଣ୍ଣାଟକ ଟ୍ରଷ୍ଟଭୋଟ କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଫକଟର ଆଜି ଅବସାନ ହୋଇପାରେ

ବାଚସ୍କତି କେଆର୍ ରମେଶଙ୍କ ପୂର୍ବ ଘୋଷଣା ମୁତାବକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ବିଶ୍ୱାସ ପ୍ରସ୍ତାବ ଆଗତ କରି ଏହି ଆସ୍ଥା ଭୋଟ୍ର ସାମ୍ବା କରିବେ ବିଧାନସଭାରେ ବିରୋଧୀ ବିଜେପି ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରସ୍ତାବ ଆଗତ କରିଥିବାରୁ ବାଚସ୍କତି ତାଙ୍କୁ ଅନୁମତି ଦେଇଛନ୍ତି

କିନ୍ତୁ କୌଣସି ସଦସ୍ୟଙ୍କୁ ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଦ୍ରୋହୀ ବିଧାୟକମାନେ ଏବେ ମୁମ୍ଯାଇରେ ଅଛନ୍ତି ଏବଂ ସେମାନେ ତାଙ୍କ ଇସଫା ନିଷ୍ପଭିରେ କାଏମ ଅଛନ୍ତି ସେହି ବିଧାୟକମାନେ ଆଜିର ଅଧିବେଶନରେ ଭାଗ ନେବେ ନାହିଁ ବୋଲି ଜଣାପଡ଼ିଛି

ଫଳରେ କୁମାରସ୍ୱାମୀ ସରକାର ପ୍ରତି ବିପଦ ସୃଷ୍ଟି ହେବ

ଆଇସିଜେ ଯାଦବ ଆନ୍ତର୍ଜାତୀୟ ଅଦାଲତ ଭାରତ ସପକ୍ଷରେ ରାୟ ଦେଇଛନ୍ତି ଏବଂ ପାକିସ୍ତାନରେ ବନ୍ଦୀ ଥିବା ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଶ୍ଚାଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଗତକାଲି ହେଗ୍ରେ ଏହି ଅଦାଲତ କୁଳଭୂଷଣଙ୍କ ଘଟଣାର ପୁନର୍ବଚାର ସହ ଦଶ୍ଡାଦେଶର ସମୀକ୍ଷା କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି ଏହାଫଳରେ ଯାଦବଙ୍କୁ କୃଟନୈତିକ ସ୍ତରରେ ସାହାଯ୍ୟ ମିଳିପାରିବ ଏବଂ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ପାକିସ୍ତାନ କ୍ଟନୈତିକ ସ୍ତରରେ ଭାରତକୁ ମନା କରିପାରିବ ନାହିଁ

ତେଣୁ ଏହି ଘଟଣାର ସମୀକ୍ଷା ଓ ପୁନର୍ବଚାର ଶେଷ ହେବା ପର୍ଯ୍ୟନ୍ତ ଯାଦବଙ୍କୁ ଦିଆଯାଇଥିବା ମୃତ୍ୟୁ ଦଶ୍ଚାଦେଶ ପାଳନ କରାଯିବ ନାହିଁ ଅଦାଲତ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ପାକିସ୍ତାନ ଏହି ମାମଲାରେ ଭାରତକୁ କୌଣସି ପ୍ରକାର ସହଯୋଗ କରିନାହିଁ ଏବଂ ଭିଏନା ଚୁକ୍ତି ମୁତାବକ କୁଳଭୂଷଣ ଯାଦବଙ୍କୁ ନିଜ ପକ୍ଷ ରଖିବା ନିଜ ଦେଶର ସାହାଯ୍ୟ ନେବା ଭଳି ବିଷୟଗୁଡ଼ିକୁ ସଂପର୍ଶ୍ଣ ଅଶଦେଖା କରିଛି

ଏହି ମାମଲାରେ ପାକିସ୍ତାନ ଭାରତକୁ କୂଟନୈତିକ ସ୍ତରୀୟ ସହଯୋଗ ପାଇଁ ମନା କରିବା ପରେ ସେହିବର୍ଷ ମେ ମାସରେ ଭାରତ ଏହି ଘଟଣାକୁ ଆନ୍ତର୍ଜାତିକ ଅଦାଲତକୁ ନେଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ଅଦାଲତକୁ ଶୁଭେଚ୍ଛା ଜଣାଇଛନ୍ତି ବିଦେଶ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି କୁଳଭ୍ ଷଣଙ୍କ ପରିବାରକୁ ସାକ୍ଷାତ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ସେ ତାଙ୍କ ପରିବାରବର୍ଗଙ୍କ ସାହସିକତାର ପ୍ରଶଂସା କରିଛନ୍ତି କଂଗ୍ରେସ ମଧ୍ୟ ଆନ୍ତର୍ଜାତିକ ଅଦାଲତଙ୍କ ନିଷ୍ପଭିକୁ ସ୍ୱାଗତ କରିବା ସହ ଏହା ଭାରତ ପାଇଁ ଏକ ବୃହତ ବିଜୟ ବୋଲି ବର୍ଣ୍ଣନା କରିଛି

ଇବୋଲା କଙ୍ଗୋରେ ବ୍ୟାପିଥିବା ଏବୋଲା ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକ ଦୃଷ୍ଟିକୋଣରୁ ସ୍ୱାସ୍ଥ୍ୟ ଜନିତ ଜରୁରୀ ପରିସ୍ଥିତି ଭାବେ ଘୋଷଣା କରିଛି ଜେନିଭାଠାରେ ଗତକାଲି ଅନୁଷ୍ଠିତ କରୁରୀକାଳୀନ କମିଟି ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ଏହି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ କହିଛନ୍ତି ସମଗ୍ର ବିଶ୍ୱ ଏହି ମହାମାରୀ ପ୍ରତି ଦୃଷ୍ଟି ଦେବାର ସମୟ ଆସିଛି ଏବଂ ଏହାର ମୂଳୋତ୍ପାଟନ କରିବା ଉଦ୍ୟମକୁ ଦ୍ୱିଗୁଣିତ କରିବାକୁ ପଡ଼ିବ

କେତେକ କିଲ୍ଲାରେ ପରିସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଛି

ଏସ୍ସି ଅଯୋଧ୍ୟା ସର୍ବୋଚ୍ଚ ନ୍ୟାୟାଳୟ ଆଜି ରାଜନୈତିକ ଦୃଷ୍ଟିକୋଣରୁ ସମ୍ଭେଦନଶୀଳ ବିଚାର କରାଯାଉଥିବା ଅଯୋଧ୍ୟା ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ କମି ବିବାଦ ଘଟଣାରେ ସେଠାକାର ଧାର୍ମିକ ସ୍ଥିତି ଅନୁଧ୍ୟାନ କରିବେ

ସେଠାକାର ଆଇନ ଉପମହାନିର୍ଦ୍ଦେଶକ ପିଭି ରାମଶାସ୍ତ୍ରୀ କହିଛନ୍ତି ଘରୁଆଲ୍ ଥାନା ଅନ୍ତର୍ଗତ ଉଫା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଗୋଟିଏ ଗାଁର ଦୁଇଗୋଷ୍ଠୀ ପରସ୍କର ଉପରେ ଆକ୍ରମଣ କରିଥିଲେ